ଚଳିତ ବର୍ଷ ପ୍ରଥମ ଥରପାଇଁ କେନ୍ଦ ବଜେଟ୍ ଡିକିଟାଲ୍ ଫର୍ମାଟ୍ ମୋବାଇଲ୍ ଆପ୍ ମାଧ୍ଘମରେ ଜନସାଧାରଣଙ୍କ ପାଖରେ ଉପଲହ ହେବ

ଏଥିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତୀ ରଣେନ୍ର ପ୍ରତାପ ସ୍ୱାଇଁ ବିଧାୟକ ବ୍ୟୋମକେଶ ରାୟ ଓ ଅନ୍ୟ ସାଂସଦ ବିଧାୟକ ଯୋଗ ଦେଇ ରାକ୍ୟ ସରକାରଙ୍କ ବିଭିନୁ ଯୋକନାର ଅଗ୍ରଗତି ନେଇ ଆଲୋଚନା କରିଥିଲେ ଏହି ସମ୍ମିଳନୀରେ ବିଭିନ୍ନ ପଞ୍ଚାୟତର କର୍ମୀମାନେ ଯୋଗ ଦେଇଥିଲେ